ଲକ୍ଷଣ ଥିବା ପ୍ରତି ବ୍ୟକ୍ତିଙ୍କର ନମୁନା ପରୀକ୍ଷା କରାଯାଉଛି ବୋଲି ସେ ସ୍ଚନା ଦେଇଛନ୍ତି

କରୋନା କଟକଶା ଯୋଗୁଁ ରଥଯାତ୍ରା ବନ୍ଦ ନେଇ ଏକ ମାମଲା ଦାୟର ହୋଇଥିବାବେଳେ ରଥଯାତ୍ରା କରାଇବା ପାଇଁ ଅନ୍ୟଏକ ମାମଲା ରୁଜୁ ହୋଇଛି

କିଛିଦିନ ଧରି ସେ ଅସୁସ୍ଥ ଥିଲେ

ସ୍ୱର୍ଗତ ମହାନ୍ତି ଚାକିରିକାଳ ମଧରେ ଆକାଶବାଣୀର କଟକ ଜୟପୁର ସମ୍ଭଲପୁର କୋହିମା ତୁରା ଏବଂ ଗାଙ୍ଗଟକ୍ କେନ୍ଦ୍ରରେ କାର୍ଯ୍ୟ କରିଥିଲେ

କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ରାଜନଗର ତହସିଲ୍ଦାର ଘଟଣାସ୍ସଳରେ ପହଞ୍ ଶୁଖିଲା ଖାଦ୍ୟ ଓ ପଲିଥିନ୍ ଯୋଗାଇ ଦେଇଛନ୍ତି